ପ୍ରେଜ୍ ସାଇପ୍ରସ୍ ଭାରତ ଓ ସାଇପ୍ରସ୍ ଆର୍ଥିକ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ଓ ପରିବେଶ କ୍ଷେତ୍ରରେ ଦୁଇଟି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି ନିକୋସିଆରେ ଦୁଇଦେଶ ମଧ୍ୟରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ପରେ ସେହି ଏମ୍ଓୟୁଗୁଡ଼ିକ ସ୍ୱାକ୍ଷର ହୋଇଛି

ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ ଆନାଷ୍ଟେସିଆଡିସ୍ଙ୍କ ସହ କଥାବାର୍ତ୍ତା ପରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଉଭୟ ଦେଶ ଆଇଟି ଓ ତତ୍ସଂକ୍ରାନ୍ତ ସେବା ପର୍ଯ୍ୟଟନ ଜାହାଜ ଚଳାଚଳ ଓ ପୁନଃବ୍ୟବହାରକ୍ଷମ ଶକ୍ତି ଆଦି କ୍ଷେତ୍ରରେ ମିଳିତ ଉଦ୍ୟୋଗ ବୃଦ୍ଧି ପାଇଁ ଏକମତ ହୋଇଛନ୍ତି କାତିସଂଘ ନିରାପତ୍ତା ପରିଷଦ ଓ ପରମାଣ୍ର ଯୋଗାଶକାରୀ ଗୋଷୀରେ ଭାରତର ସଦସ୍ୟତାକୁ ସାଇପ୍ରସ୍ ସମର୍ଥନ କର୍ତ୍ରିବାରୁ ଶ୍ରୀ କୋବିନ୍ଦ ଧନ୍ୟବାଦ ଜଣାଇଛନ୍ତି ଆନ୍ତର୍ଜାତିକ ସନ୍ତାସବାଦ ଉପରେ ଉଦ୍ବେଗ ପ୍ରକାଶ କରି ଦୁଇ ନେତା ଆନ୍ତର୍କାତିକ ସନ୍ତାସବାଦ ଉପରେ ବ୍ୟାପକ ରାଜିନାମାକୁ ଶୀଘ୍ର ଗୃହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସାଇପ୍ରସ୍ ପ୍ରତିନିଧି ସଭାରେ ଉଦ୍ବୋଧନ ଦେଇଛନ୍ତି ପ୍ରତିନିଧି ସଭାର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ପୁନଃବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ପାଖରେ ପର୍ଯ୍ୟାପ୍ତ କ୍ଷମତା ରହିଛି ଆନ୍ତର୍ଜାତିକ ସୌରମେଖ୍ଟରେ ସଦସ୍ୟ ହେବା ପାଇଁ ସେ ସାଇପ୍ରସ୍କୁ ଆମନ୍ତ୍ରଣ କରିଛନ୍ତି ସେ କହିଛନ୍ତି ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ପ୍ରକାତି ଔଷଧ ଉତ୍ପାଦନରେ ମଧ୍ୟ ଦୁଇଦେଶ ପରସ୍କରକୁ ସହଯୋଗ କରିପାରିବେ ପୂର୍ବର୍ତ୍ତ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ପ୍ରତିନିଧି ସଭା ବାହାରେ ମହାତ୍ଲା ଗାନ୍ଧିଙ୍କ ପ୍ରତିମ୍ଭର୍ତ୍ତିରେ ପ୍ରଷ୍ଣମାଲ୍ୟ ଅର୍ପଣ କରିଥିଲେ ଆକି ରାତିରେ ତାଙ୍କ ସମ୍ମାନାର୍ଥେ ସାଇପ୍ରସ୍ ରାଷ୍ଟ୍ରପତି ଏକ ନୈଶ ଭୋଜିସଭାର ଆୟୋଜନ କରିଛନ୍ତି ନଡ୍ରା ହେଲଥ୍ କେୟାର୍ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ହାସଲ ପାଇଁ ଭାରତ ଅନେକ ପଦକ୍ଷେପ ଗ୍ରହଣ କରିଛି ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ସୁଦୃତ୍ କରାଯିବା ମାଗଣା ଔଷଧ ଯୋଗାଣ ଓ ରୋଗନିର୍ପଣ ଏବଂ ସ୍ୱାସ୍ଥ୍ୟ ଯତ୍ରରେ ଅତ୍ୟଧିକ ଖର୍ଚ୍ଚ କମ୍ ପ୍ରଭୂତି ଅନ୍ତର୍ଭ୍ୟକ୍ତ

ସେ କହିଛନ୍ତି କିଛିଦିନ ପୂର୍ବେ ଆୟୁଷ୍ମାନ୍ ଭାରତ ଉଚ୍ଚାଭିଳାଷି କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଥିଲା

ଯାହାଫଳରେ ପ୍ରତ୍ୟେକ ଭାରତୀୟ ଅତି ଅଳ୍ପ ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ପାଇପାରିବେ ମନ୍ତ୍ରୀ ପୁଣି କହିଛନ୍ତି ଏକ ସୁସ୍ଥ ଫଳପ୍ରସୁ ଓ ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କ ମନ୍ତ୍ରଣାଳୟ ଆୟୁଷ୍ମାନ୍ ଭାରତର କାର୍ଯ୍ୟକାରିତା ଦିଗରେ କଠୋର ପରିଶ୍ରମ କରୁଛି କର୍ଣ୍ଣାଟକ ଇଲେକ୍ସନ୍ କର୍ଷ୍ଣାଟକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନରେ କଂଗ୍ରେସ ସର୍ବାଧିକ ଆସନ ଲାଭ କରି ଏକକ ବୁହତମ ଦଳ ଭାବେ ଉଭା ହୋଇଛି

ଜିଲ୍ଲା ପୁଲିସ୍ ସୁପରିଟେଣ୍ଡେଣ୍ଟ୍ ଦିବ୍ୟା ଗୋପୀନାଥ କହିଛନ୍ତି ଜନଗହଳି ମଧ୍ୟରୁ କେହି ଜଣେ ଏସିଡ୍ ମିଶା ରଙ୍ଗ ଫିଙ୍ଗିଥିବାର ଅନୁମାନ କରାଯାଉଛି ଫ୍ଲୁଡ୍ ପଣ୍ଟିମ ଉତ୍ତରପ୍ରଦେଶର ଅନେକ ସ୍ଥାନ ଓ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଭିଷଣ ବର୍ଷା ଯୋଗୁଁ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି ରାଜ୍ୟର ତରାଇ ଓ ପୂର୍ବ ଭାଗ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବୁନ୍ଦେଲଖଣ୍ଡ ଅଞ୍ଚଳର ପ୍ରତ୍ୟେକ ନଦୀର ଜଳସ୍ତର ବୃଦ୍ଧି ପାଇଛି

ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି ଓଡ଼ିଶାରେ ଦୀର୍ଘ ଏକ ମାସ ହେବ ବ୍ୟାପକ ବର୍ଷା ଲାଗି ରହିଛି ଲଘୁଚାପ ଏହାର ମୃଖ୍ୟ କାରଣ ହୋଇଥିବାର ପାଣିପାଗ ବିଭାଗ କହିଛି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗର ସ୍ଚଚନା ଅନୁସାରେ ଆସନ୍ତାକାଲି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପଣ୍ଢିମ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ଭିଷଣ ବର୍ଷା ହୋଇପାରେ ପବ୍ଲିକ୍ ଟ୍ରାନ୍ସପୋର୍ଟ୍ ନୀତିଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ କାନ୍ତ କହିଛନ୍ତି ସର୍ବସାଧାରଣ ପରିବହନ ବ୍ୟବସ୍ଥା ସକାଶେ ଦେଶରେ ଖୁବ୍ ଶୀଘ୍ର ଗୋଟିଏ ରାଷ୍ଟ୍ର ଗୋଟିଏ କାର୍ଡ ନୀତି କାର୍ଯ୍ୟକାରୀ ହେବ ଏହା ବିଭିନ୍ନ ପ୍ରକାରର ପରିବହନ ପାଇଁ ଗୋଟିଏ କାର୍ଡର ବ୍ୟବହାର ଲାଗି ରାସ୍ତା ଖୋଲିବ

ଶ୍ରୀ କାନ୍ତ କହିଛନ୍ତି ଜାତାୟତ ନୀତି ଏକ ସ୍ଥାୟୀ ପରିବହନ ବ୍ୟବସ୍ଥା ପରିବହନଭିତ୍ତିକ ଯୋଜନା ଡିଜିଟାଇଜେସନ୍ ଓ ତତ୍ ସମ୍ବନ୍ଧିୟ ଆହୁରି ଅନେକ କ୍ଷେତ୍ର ଉପରେ ନିର୍ଭରଶୀଳ ସେ କହିଛନ୍ତି ଏହି ଯୋଜନାର ମୂଳ ଲକ୍ଷ୍ୟ ଭାରତର ନାଗରିକଙ୍କୁ ପ୍ରଥମରେ ରଖି ଏହା ପରେ ଜାନବାହନ ପ୍ରତି ଧ୍ୟାନ ଦେବ ବିଦ୍ୟୁତ୍ ଏଥନଲ୍ ମେଥନଲ୍ ସିଏନ୍ଜି ଏଲ୍ଏନ୍ଜି ଓ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଭଳି ସ୍ୱଚ୍ଛ ପରିବହନ ଇନ୍ଧନର ବହୁଳ ବ୍ୟବହାର ମାଧ୍ୟମରେ ଏହା ହାସଲ କରାଯିବ

ପ୍ରଧାମନ୍ତୀ ନରେନ୍ଦ୍ର ମୋଦି ୟୁପିଆଇ ର ଏହି ସଫଳତା ସଂକ୍ରାନ୍ତରେ ଟ୍ୱିଟ୍ କରି ଦେଶରେ ଡିଜିଟାଲ୍ ବ୍ୟବସ୍ଥାରେ ଅର୍ଥ ନେଶଦେଶକୁ ପ୍ରୋହାହିତ କରିବା ୟୁପିଆଇ ର ଉଦ୍ଦେଶ୍ୟ ବୋଲି କହିଛନ୍ତି ବିମୁଦ୍ରୀକରଣ ପରେ ୟୁପିଆଇ ବ୍ୟବହାରରେ ଅଭୁତପୂର୍ବ ଉନ୍ନତି ଘଟିଛି ୟୁଏନ୍ ରିପୋର୍ଟ ଜାତିସଂଘର ଏକ ରିପୋର୍ଟ ଅନୁସାରେ ସ୍କୁଲ୍ରେ ପରିମଳ ବ୍ୟବସ୍ଥା କ୍ଷେତ୍ରରେ ଭାରତ ଦ୍ରତ ଅଗ୍ରଗତି ହାସଲ କରିଛି

ଏମ୍ଓଏସ୍ ପିଏମ୍ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍କର ଜୀତେନ୍ଦ୍ର ସିଂହ କହିଛନ୍ତି କେନ୍ଦ୍ର ସରକାର ଜାମ୍ମ ଏବଂ କାଶୁୀର ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି

କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ତିନୋଟିଯାକ ଅଞ୍ଚଳର ବିକାଶ ପ୍ରତି ସମାନ ଧ୍ୟାନ ଦିଆଯାଉଛି ଜନ୍ମାଷ୍ଟମୀ ଆଜି ସମଗ୍ର ଦେଶରେ ଜନ୍କାଷ୍ଟମୀ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜାର୍ଚ୍ଚନା ଲାଗି ମନ୍ଦିରଗୁଡ଼ିକରେ ଭକ୍ତମାନଙ୍କ ଭିଡ଼ ଲାଗିଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥଳୀ ଉତ୍ତରପ୍ରଦେଶର ମଥୁରାରେ ମୁଖ୍ୟ ପର୍ବ ପାଳନ କରାଯାଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ମଥୁରାରେ ବାଙ୍କେ ବିହାରୀ ମନ୍ଦିର ପ୍ରେମ୍ ମନ୍ଦିର ଇସ୍କନ୍ ମନ୍ଦିର ଏବଂ ଶ୍ରୀକୃଷ୍ଣ ଜନ୍ମଭୂମୀ ସମେତ ଦଶ ହଜାର ମନ୍ଦିରକୁ ସୁନ୍ଦର ଭାବେ ସଜା ଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ନାଷ୍ଟମୀ ଅବସରରେ ଦେଶବାସୀଙ୍କ ଶ୍ରଭେଚ୍ଛା ଜଣାଇଛନ୍ତି